କୋବିଡ୍ ନାଇଷ୍ଟିନ୍ ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯିବ ଏହାର ଶୀର୍ଷକ 'ବିଶ୍ୱ ପାଇଁ ଭାରତ' ରହିଛି

ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବହୁ ନେତୃବୃନ୍ଦ ଓ ପ୍ୟାନେଲିଷ୍ଟ ବ୍ୟାପକ ଆଲୋଚନା କରିବେ ଆଲୋଚନା ହେବାକୁ ଥିବା ବିଷୟଗୁଡ଼ିକ ମଧ୍ୟରେ କୋବିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ବିଜ୍ଞାନର ଉପଯୋଗ କୋବିଡ୍ ନାଇଷ୍ଟିନ୍ ପରିସ୍ଥିତିର ପରିଚାଳନା ଓ ବର୍ତ୍ତମାନ ଏବଂ ଭବିଷ୍ୟତରେ ଏହାର ନିରାକରଣ ପାଇଁ ସମାଧାନ ବାହାର କରିବା ପ୍ରଭୃତି ଅନ୍ତର୍ଭୁକ୍ତ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଉଦ୍ଘାଟନୀ ବକ୍ତବ୍ୟ ଦେବେ

ସ୍ପାସ୍ଥ୍ୟ ମନ୍ତ୍ରଣାଳୟ କହିଛି ରାଜ୍ୟ ଓ କେନ୍ଦ୍ରଶାସତ ଅଞ୍ଚଳ ସହ ମିଶି କେନ୍ଦ୍ର ସରକାର କୋବିଡ ନାଇଷ୍ଟିନର ମୁକାବିଲା ପାଇଁ ପ୍ରସ୍ତୁତ କରିଥିବା ରଣକୌଶଳ ଯୋଗୁଁ ଏହି ସଫଳତା ମିଳିଛି

ପିଏମ୍ ଏଜୁକେଶନ ପଲିସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଓ ଉନ୍ନତି ବିଷୟରେ ଉଲ୍ଲେଖ କରିଛନ୍ତି

ସଂପ୍ରତି ଲାଗୁ କରାଯାଇଥିବା ନୂଆ ଶିକ୍ଷାନୀତି ବିଶ୍ୱ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତୀୟ ଯୁବଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବ ଓ ସେମାନେ ସେମାନଙ୍କର ଦକ୍ଷତା ମ୍ରତାବକ ନିଯୁକ୍ତି ପାଇପାରିବେ

ଏହା ଦେଶର ଯୁବ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକ ସ୍କ୍ଯୋଗ ଆଶିଦେବ ସେ କହିଛନ୍ତି ପ୍ରଶାସନିକ ସଂସ୍କାର ଏବଂ ବାଳକବାଳିକା ସମାନତା ଓ ସାମାଜିକ ଅଂଶଗ୍ରହଣକୁ ଉତ୍ସାହିତ କରାଯିବା ଦ୍ୱାରା ଏହିସବୁ ଶିକ୍ଷାନୁଷ୍ଠାନଗୁଡ଼ିକରୁ ଉତ୍କୃଷ୍ଟ ବିଦ୍ୟାର୍ଥୀମାନେ ବାହାରିବେ

କୋବିଡ୍ ନାଇଷ୍ଟିନ୍ ଦୃଷ୍ଟିରୁ ମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି

ତେବେ ଏହା ପୂର୍ବରୁ ସାଉଦିଆରବ ସରକାରଙ୍କୁ ହଜ୍ ତୀର୍ଥ ଯାତ୍ରା ପ୍ରସ୍ତୁତି ସଫକ୍ରାନ୍ତରେ ଯାହା କିଛି ନିଷ୍ପଭି ନେବାକୁ ପଡ଼ିବ ଆବଶ୍ୟକ ନିର୍ଦ୍ଦେଶାବଳୀ ଦୃଷ୍ଟିରୁ ସମଗ୍ର ହଜ୍ ତୀର୍ଥ ଯାତ୍ରା ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଘଟିପାରେ ବୋଲି ସେ ମତ ଦେଇଛନ୍ତି ତାହା ମଧ୍ୟରେ ତୀର୍ଥ ଯାତ୍ରୀମାନଙ୍କର ରହିବା ଯାତ୍ରା ସ୍ପାସ୍ଥ୍ୟ ସେବା ଓ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ଅନ୍ୟାନ୍ୟ ସୁବିଧା ପ୍ରଭୃତି ଅନ୍ତର୍ଭୁକ୍ତ ଶ୍ରୀ ନକ୍ବୀ କହିଛନ୍ତି ତୀର୍ଥ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ସେ କହିଛନ୍ତି ତୀର୍ଥ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ଦିଗରେ ଭାରତ ସରକାର ଓ ହକ୍ କମିଟି ଆବଶ୍ୟକ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି

ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଜାରି ଏକ ବିବୃଭିରେ କୁହାଯାଇଛି ସେହି ସୈନ୍ୟ ଜଣଙ୍କ କର୍ପୋରାଲ୍ ୱାଙ୍ଗ୍ ୟା ଲଙ୍ଗ୍ ବୋଲି ଜଣାପଡ଼ିଛି ସେ ପ୍ରକୃତ ନିୟନ୍ତ୍ରଣ ରେଖା ପାର କରି ଭାରତ ସୀମା ମଧ୍ୟକୁ ଚାଲି ଆସିଥିଲା ମନ୍ତ୍ରଣାଳୟ କହିଛି ସେହି ସୈନ୍ୟ ଜଣଙ୍କୁ ଆବଶ୍ୟକ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇଛି ଭୀଷଣ ଥଣ୍ଡାରୁ ରକ୍ଷା ପାଇବା ପାଇଁ ତାକୁ ଅକ୍ସିଜେନ୍ ଖାଦ୍ୟ ଓ ଗରମ ପୋଷାକ ଦିଆଯାଇଛି ଇତିମଧ୍ୟରେ ପିପୁଲ୍କ ଲିବରେସନ୍ ଆର୍ମି ନିଖୋଜ ସୈନ୍ୟ ଜଣଙ୍କୁ ଖୋଜାଖୋଜି କରିବା ପାଇଁ ଅନୁରୋଧ କରିଥିଲା ମନ୍ତ୍ରଣାଳୟ କହିଛି ନିୟମ ଅନୁସାରେ ସୈନ୍ୟ ଜଣଙ୍କୁ ଚୀନ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ

ଲେହ ଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଲେହ ପାର୍ବତ୍ୟ ପରିଷଦ ନିର୍ବାଚନ ପରେ ଲଦାଖ ଅଞ୍ଚଳର ନିଯୁକ୍ତି କମି ସଂସ୍କୃତି ଓ ଭାଷାର ସୁରକ୍ଷା ଦିଗରେ କେନ୍ଦ୍ର ସରକାର ଆଇନ୍ ପ୍ରଣୟନ କରିବେ କଂଗ୍ରେସ ନ୍ୟାସନାଲ୍ କନ୍ଫରେନ୍ନ ଓ ଜାନ୍ଗୁ କାଶ୍ମୀର ପିପୁଲ୍ ଡେମୋକ୍ରାଟିକ୍ ପାର୍ଟିର ସମାଲୋଚନା କରି ସେ କହିଛନ୍ତି ଏହି ସବୁ ରାଜନୈତିକ ଦଳମାନେ ଜାତୀୟ ସ୍ୱାର୍ଥ ଓ ଲଦାଖର ଜନସାଧାରଣଙ୍କ ସହ ସାଲିସ କରି ପାକିସ୍ତାନ ଓ ଚୀନ୍ର ଭାଷା କହୁଛନ୍ତି ସେ କହିଛନ୍ତି ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳର ସୃଷ୍ଟି ସେହି ଅଞ୍ଚଳର ବିକାଶ ଉଦ୍ଦେଶ୍ୟରେ କରାଯାଇଛି ଜୋଜିଲା ଷୁଡ଼ଙ୍ଗ ମୋଦୀ ସରକାରଙ୍କ ଦ୍ୱାରା ଲଦାଖ ଅଞ୍ଚଳ ପାଇଁ ଏକ ପ୍ରତିଶ୍ରତି ବୋଲି ସେ କହିଛନ୍ତି

ଏହାଦ୍ୱାରା ସେହି ଅଞ୍ଚଳରେ ଦିନର ସବୁ ସମୟରେ ବିଦ୍ୟୁତ୍ ଶକ୍ତି ଯୋଗାଇ ଦିଆଯାଇ ପାରିବ